ଡବ୍ୟୁବି ଇଲେକସନ୍ ପଶ୍ଚିମବଙ୍ଗର ଅଷ୍ଟମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ସନ୍ଧ୍ୟାରେ ମତଦାନ ଶେଷ ହୋଇଛି

ସର୍ବଶେଷ ଖବର ଆମର ହସ୍ତଗତ ହେବା ବେଳକୁ ଲୋକମାନେ ଲମ୍ଘା ଧାଡ଼ିରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା

କୋବିଡରେ ସଂକ୍ରମିତ ଭୋଟର ଓ ଯେଉଁମାନେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଥିଲା ସେମାନଙ୍କ ପାଇଁ ଡାକ ଯୋଗେ ମତଦାନ କରିବାର ବ୍ୟବସ୍ଥା କରାଯାଇଥିଲା ସେହି ଲୋକମାନେ ସେମାନଙ୍କ ଘରୁ ଡାକ ଯୋଗେ ମତଦାନ କରିଛନ୍ତି

ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ସାନିଟାଇଜେସନ ଓ ଥର୍ମାଲ୍ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଥିଲା ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରର ପ୍ରବେଶ ସ୍ଥାନରେ ଚିକିତ୍ସା ସହାୟକ କର୍ମୀ ଓ ଆଶା କର୍ମୀମାନେ ରହି ସାନିଟାଇଜେସନ ଏବଂ ଥର୍ମାଲ ଯାଞ୍ଚ କରିଥିଲେ

ବର୍ତ୍ତମାନ ସୁଦ୍ଧା ଦେଢ଼କୋଟିରୁ ଉର୍ଦ୍ଧ୍ୱ ଲୋକ କୋବିଡରୁ ଆରୋଗ୍ୟ ଲାଭ କରିସାରିଛନ୍ତି

ଏଚ୍ସି ଅକ୍ଟିଜେନ୍ ଦିଲ୍ଲୀ ହାଇକୋର୍ଟ ରାଜ୍ୟରେ ଅକ୍କିଜେନ୍ ଯୋଗାଣ ସ୍ଥିତାବସ୍ଥା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଅକ୍କିଜେନ୍ ଯୋଗାଣ କ୍ଷେତ୍ରରେ ଦିଲ୍ଲୀ କାହିଁକି ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ପଛରେ ରହିଛି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଦିଲ୍ଲୀରେ କୋବିଡ୍ ସଂକ୍ମଣ ବୃଦ୍ଧି ପାଇଥିବା ବେଳେ ସେଠାରେ ଅକୁିଜେନ୍ ଯୋଗାଣ ଓ ଅନ୍ୟାନ୍ୟ ବିଷୟକୁ ନେଇ ହୋଇଥିବା କିଛି ଆବେଦନର ଶୁଣାଣି କରି କୋର୍ଟ ଏହା କହିଛନ୍ତି ବରିଷ୍ଣ ଓକିଲ ରାହୁଲ ମେହେରା ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ହାଜର ହୋଇ ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଦିଲ୍ଲୀରେ କମ୍ ଅକ୍ନିଜେନ୍ ଦିଆଯାଇଥିବାର କହିଛନ୍ତି ନ୍ୟାୟିକ ଉପଦେଷ୍ଟା ରାଜ୍ଚଶେଖର ରାଓ କହିଛନ୍ତି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟ ସେମାନେ ମଗାଇଥିବା ଅକ୍ସିଜେନ୍ଠାରୁ ଅଧିକ ପରିମାଣର ଅକ୍ଟିଜେନ୍ ପାଇଛନ୍ତି ଏଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ଆଡଭୋକେଟ୍ ମେହେରା କହିଛନ୍ତି

ଆଇସୋଲେସନ୍ ଗାଇଡ୍ଲାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋବିଡ୍ର ଆଦୌ ଲକ୍ଷଣ ନଥିବା ଓ ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କ ପାଇଁ ସଂଶୋଧିତ ନିୟମାବଳୀ ପ୍ରଣୟନ କରିଛି ଏହି ନୂଆ ନିୟମାବଳୀ ଅନୁସାରେ ଏଭଳି ବ୍ୟକ୍ତିମାନେ ନିଜ ଘରେ ପୃଥକ ହୋଇ ରହିବେ ଯେଉଁମାନଙ୍କ ଶରୀରରେ ସଫକ୍ରମଣର କୌଣସି ଲକ୍ଷଣ ଦେଖାଯାଉ ନ ଥିବ କିନ୍ତୁ ପରୀକ୍ଷାରୁ ସେମାନଙ୍କ ଶରୀରରେ ଭୂତାଣୁ ଥିବାର ଜଣାପଡ଼ିବ ସେମାନଙ୍କୁ ଏଭଳି ଭାବେ ରହିବା ପାଇଁ ଏଥିରେ କୁହାଯାଇଛି ଘର ମଧ୍ୟରେ ପୃଥକ ହୋଇ ରହିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଡାକ୍ତରମାନେ ସଫକ୍ରମିତ ଭାବେ ଚିହ୍ରଟ କରିଥିବେ ସେଭଳି ଲୋକମାନଙ୍କ ପାଇଁ ଘର ମଧ୍ୟରେ ସମସ୍ତ ସୁବିଧା କରିବାକୁ ହେବ ଏଭଳି ବ୍ୟକ୍ତିମାନଙ୍କର ଯତ୍ନ ନେବାକୁ ଜଣେ ବ୍ୟକ୍ତିଙ୍କୁ ରଖାଯିବ ଏବଂ ସେହି ବ୍ୟକ୍ତି ଓ ହସ୍କିଟାଲ ମଧ୍ୟରେ ଯୋଗାଯୋଗ ରକ୍ଷା କରିବା ପାଇଁ ବ୍ୟବସ୍ଥା କରିବାକୁ ହେବ

ରୋଗୀଙ୍କର ଯତ୍ନ ନେଉଥିବା ବ୍ୟକ୍ତି ଓ ତାଙ୍କ ସଂସର୍ଶରେ ଆସିଥିବା ବ୍ୟକ୍ତିମାନେ ହାଇଡ୍ରୋକୁ କ୍ଲୋରୋକୁଇନ୍ ପ୍ରଫିଲାକ୍ସିସ୍ ଔଷଧ ସେବନ କରିବେ ସଂଶୋଧିତ ନିୟମାବଳୀ ଅନୁସାରେ ରୋଗୀ ପରିବାରର ଅନ୍ୟ ସଦସ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇ ରହିବାକୁ ପଡ଼ିବ ସେହିଭଳି ବ୍ୟକ୍ତି ଏକ ସ୍ୱତନ୍ତ୍ର ଗୃହରେ ରହିବେ ଯେଉଁଠିକୁ ପରିବାରର ଅନ୍ୟ ସଦସ୍ୟମାନେ ଯିବା ଆସିବା କରିବେ ନାହିଁ ରୋଗୀଙ୍କୁ ରଖାଯାଇଥିବା ଘରେ ଉତ୍ତମ ବାୟୁ ଚଳାଚଳ କରୁଥିବା ଅତ୍ୟନ୍ତ ଜରୁରୀ ସେହି ଗୃହର ଝରକା ସର୍ବଦା ଖୋଲା ରଖିବାକୁ ପଡ଼ିବ ରୋଗୀକୁ ତିନି ପରସ୍ତ ବିଶିଷ୍ଟ ମେଡିକାଲ୍ ମାସ୍କ୍ ପରିଧାନ କରିବାକୁ ହେବ ରୋଗୀ ନିଜେ ତାଙ୍କର ବ୍ଲଡ୍ ଅକ୍କିଜେନ୍ ମାତ୍ରା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଯାଞ୍ ତାଙ୍କୁ ସର୍ବଦା ଜଣେ ଡାକ୍ତରଙ୍କ ସହ ଯୋଗାଯୋଗ ରକ୍ଷା କରିବାକୁ ପଡ଼ିବ ଓ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବା ସ୍ଥୁଳେ ତୁରନ୍ତ ଡାକ୍ତରଙ୍କୁ ଜଣାଇବାକୁ ହେବ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ରେମ୍ଡେସିବିର୍ ଔଷଧ ନେଇ ପାରିବେ

କିନ୍ତୁ ଏଥିପାଇଁ ସେମାନଙ୍କଠାରେ କୌଣସି ପ୍ରକାରର ଜ୍ୱର କିମ୍ବା ଅନ୍ୟାନ୍ୟ ଲକ୍ଷଣ ନଥିବା ଆବଶ୍ୟକ ଘରେ ପୃଥକ ହୋଇ ରହିବା ପରେ ପୁନର୍ବାର ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ ରାଜ୍ୟ ସରକାରମାନଙ୍କୁ ଘରେ ପୃଥକ ହୋଇ ରହିଥିବା ବ୍ୟକ୍ତିମାନଙ୍କ ସମ୍ବନ୍ଧରେ ସବିଶେଷ ତଥ୍ୟ ରଖିବାକୁ ହେବ

ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପର ସଫଳତାର ସହ ଯାଞ୍ଚ୍ କରାଯାଇଛି

କେନ୍ଦ୍ରୀୟ ଆର୍ୟୁବେଦ ବିଜ୍ଞାନ ଗବେଷଣା ପରିଷଦ ଏହି ଔଷଧକୁ ପ୍ରସ୍ତୁତ କରିଛି

ବର୍ତ୍ତମାନ ଏହାକୁ କୋବିଡ୍ ନାଇଷ୍ଟିନ୍ର ଚିକିତ୍ସା ପାଇଁ ବ୍ୟବହାର କରାଯାଇ ପାରିବ ଆୟୁଷ ମନ୍ତ୍ରଣାଳୟ ଓ ସିଏସ୍ଆଇଆର୍ ଏହି ଔଷଧ କେତେ ନିରାପଦ ଓ ଫଳପ୍ରଦ ତାହାର ପରୀକ୍ଷାନିରୀକ୍ଷା କରିଛନ୍ତି